ସୁଷମା ୟୁଏନଏସସି ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ କହିଛନ୍ତି ଜାତିସଂଘ କଟକଣା କମିଟି ଅନୁସାରେ ମସୁଦ୍ ଅଳହରକୁ ଆର୍ନ୍ତଜାତିକ ସନ୍ତାସବାଦୀ ଘୋଷଣା କରିବା ପାଇଁ ଭାରତକୁ ଆର୍ନ୍ତକାତିକ ସମ୍ପ୍ରଦାୟରୁ ଅଭୂତପୂର୍ବ ସମର୍ଥନ ମିଳୁଛି

ତା'ଛଡା ଅଷ୍ଟ୍ରେଲିଆ ବାଂଗଲାଦେଶ ଇଟାଲୀ ଓ ଜାପାନ ଭଳି ନିରାପତ୍ତା ପରିଷଦର ସଦସ୍ୟ ନ ଥିବା ରାଷ୍ଟ୍ରମାନେ ମଧ୍ୟ ପ୍ରସ୍ତାବକୁ ସମର୍ଥନ କରିଥିଲେ

ଏକ ଟୁଇଟ୍ ବାର୍ତ୍ତାରେ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରବୀଶ କୁମାର କହିଛନ୍ତି ପାକିସ୍ତାନରୁ ରହି ସନ୍ତାସବାଦୀ କାର୍ଯ୍ୟ ଚଳାଉଥିବା ଅଜ୍ଞାର ଓ ତାହାର ସଂଗଠନ ଜେିସେ ମହମ୍ମଦ କାତିସଂଘ ଦ୍ୱାରା ଘୋଷିତ ସନ୍ତାସବାଦୀ ସଂଗଠନ ଓ ସେମାନେ ପ୍ରୁଲୱାମା ସନ୍ତ୍ରାସବାଦୀ ଆକ୍ରମଣ ପାଇଁ ଦାୟୀ ଫ୍ରାନ୍ସ ଅଜହର ଫ୍ରାନ୍ସ ନିଜର ମୁଦ୍ରା ଓ ଆର୍ଥକ ଆଇନର ପ୍ରୟୋଗ କରି ପାକିସ୍ତାନ ଭିଭିକ ଜୈସେ ମହଞ୍ଜଦ ମୁଖ୍ୟ ମସୁଦ ଅକହରର ସମସ୍ତ ସମ୍ପର୍ତି ଅଚଳ କରିବାକୁ ନିଷ୍ପଭି ନେଇଛି ଫ୍ରାନ୍ସ ସରକାରଙ୍କ ୟୁରୋପ ଓ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ସନ୍ତାସବାଦ ବିରୋଧୀ ସଂଗ୍ରାମରେ ଫ୍ରାନ୍ସ ସର୍ବଦା ଭାରତ ସହ ରହିଛି ଓ ଭବିଷ୍ୟତରେ ମଧ୍ୟ ରହିବ ଦେଶର ମୁଦ୍ରା ଓ ଆର୍ଥିକ ଆଇନର ପ୍ରୟୋଗ କରି କାତୀୟସ୍ତରରେ ମସୁଦ୍ ଅଜହରର ସମ୍ପତ୍ତିକୁ ଅଚଳ କରି ତାହା ଉପରେ କଟକଣା ଲାଗୁ କରିବାକୁ ଫ୍ରାନ୍ସ ନିଷ୍କଭି ନେଇଛି ଫ୍ରାନ୍ସ ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ଅର୍ଥ ମନ୍ତ୍ରଣାଳୟ ଓ ବୈଦେଶିକ ମନ୍ତ୍ରଣାଳୟରୁ ଜାରି ଏକ ମିଳିତ ବିବୃତ୍ତିରେ କୁହାଯାଇଛି ୟୁରୋପୀୟ ସଂଘ ସନ୍ତାସବାଦୀ ସଂଗଠନ ଗୋଷ୍ଠୀ ଓ ସନ୍ତାସବାଦୀ ତାଲିକାରେ ମସୁଦ୍ ଅଜ୍ଚହରକୁ ଅନ୍ତର୍ଭୁକ୍ତ କରିବା ପାଇଁ ଫ୍ରାନସ୍ ଏହାର ୟୁରୋପୀୟ ସଂଘ ମିତ୍ର ଦେଶଗୁଡ଼ିକ ସହ କଥାବାର୍ତ୍ତା କରିବେ ମସୁଦ ଅଜହରକୁ ଆର୍ଡ୍ଡଜାତିକ ସନ୍ତାସବାଦୀ ତାଲିକାରେ ଅନ୍ତର୍ଭୁକ୍ତ କରିବା ପାଇଁ ପ୍ରସ୍ତାବରେ ଚୀନ ପ୍ରତିବନ୍ଧକ ସୃଷ୍ଟି କରିବା ପରେ ଫ୍ରାନ୍ସ ଏଭଳି ନିଷ୍କଭି ନେଇଛି

ନ୍ୟୁକିଲାଣ୍ଡ ପ୍ରଧାନମନ୍ତ୍ରୀ କାସିଣ୍ଡା ଆରଡର୍ଣ୍ଣ ଖବରର ସତ୍ୟାସତ୍ୟକୁ ନିର୍ଣ୍ଣିତ କରିଛନ୍ତି ଓ ଏହି ଗୁଳିଚାଳନା ଦେଶର ଇତିହାସରେ ଏକ କଳାଦିବସ ବୋଲି କହିଛନ୍ତି ଆକ୍ରମଣର ନିନ୍ଦା କରି ସେ କହିଛନ୍ତି ଏଭଳି ଉଗ୍ର ଓ ଅପ୍ରତ୍ୟାଶିତ ହିଂସାତ୍ମକ କାର୍ଯ୍ୟର ନ୍ୟୁଜିଲାଣ୍ଡରେ କୌଣସି ସ୍ଥାନ ନାହିଁ

ପୁଲିସ ଗୁଳିଚାଳନା କରିଥିବା ଲୋକକୁ ଖୋକୁଥିବାରୁ ସମଗ୍ର ସହରକୁ ଏକପ୍ରକାରର ଆବଦ୍ଧ କରି ରଖାଯାଇଛି ନ୍ୟୁଜିଲାଣ୍ଡ ସ୍ଥିତ ଭାରତୀୟ ହାଇକମିଶନ ଏହି ଗୁଳିଚାଳନା ଘଟଣାରେ ଗଭୀର ଦୁଃଖପ୍ରକାଶ କରିଛି ଇତିମଧ୍ୟରେ ବାଙ୍ଗଲାଦେଶ କ୍ରିକେଟ ଟିମ୍ର ନ୍ୟୁଜିଲାଣ୍ଡ ଗସ୍ତକୁ ବାତିଲ କରିଦିଆଯାଇଛି

ଉତ୍ତରପ୍ରଦେଶର ପ୍ରକାଶ ସିଂ ରଘୁବଂଶୀଙ୍କୁ ନୂଆ କିସମର କୃଷି ଫସଲ ଉଭାବନ କରିଥିବାରୁ ଆଜୀବନ ଉଲ୍ଲେଖନୀୟ ଅବଦାନ ପୁରସ୍କାରରେ ସମ୍ମାନୀତ କରାଯାଇଛି ପଶୁ ଚିକିତ୍ସା ଚେରମ୍ଳି ଚିକିତ୍ସା ଓ କକ୍ସୀ ଡାଓସିସ୍ ଚିକିତ୍ସା ପାଇଁ ପ୍ରଥମ ପୁରସ୍କାର ତାମିଲନାଡୁର ସଲେମ୍ ଜିଲ୍ଲାର ପେରିଆସାମୀ ରାମାସାମୀଙ୍କୁ ପ୍ରଦାନ କରାଯାଇଛି ରାଷ୍ଟ୍ରପତି ଉଦ୍ଭାବନ ଓ ଉଦ୍ୟୋଗପତି ପ୍ରତିଭା ବିକାଶ ଉହବ ପ୍ରଦର୍ଶନୀକୁ ମଧ୍ୟ ଉଦ୍ଘାଟନ କରିଛନ୍ତି

ଏସସି ମେଘାଳୟ ସିଲଙ୍ଗ ଟାଇମସ୍ ସମ୍ପାଦକ ପଟ୍ରିସିଆ ମୁଖ୍ମ୍ ଏବଂ ପ୍ରକାଶକ ଶୋବା ଚୌଧୁରୀଙ୍କୁ ଅଦାଲତ ଅବମାନନା ମାମଲାରେ ଦୋଷୀ ସାବ୍ୟସ୍ତ କରି ମେଘାଳୟ ହାଇକୋର୍ଟ ଦେଇଥିବା ରାୟ ଉପରେ ସୁପ୍ରିମକୋର୍ଟ ଆକି ସ୍ଥଗିତାଦେଶ ଲାଗୁ କରିଛନ୍ତି ଫଳରେ ସେମାନଙ୍କ ଉପରେ ଦୁଇଲକ୍ଷ ଟଙ୍କା ଲେଖାଏଁ କୋରିମାନା ଲାଗୁପାଇଁ ଦିଆଯାଇଥିବା ରାୟ ଉପରେ ସ୍ଥଗିତା ଦେଶ ଲାଗୁହୋଇଛି ଜେକେ ଇସି ଅବଜରଭର ନିର୍ବାଚନ କମିଶନ ଦ୍ୱାରା ନିଯୁକ୍ତି ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକମାନେ ଆଜି ଜାମ୍ମୁ ଅଭିମୁଖେ ଯାତ୍ରା କରିବେ ଜାମ୍ମୁ କାଶ୍ମୀରରେ ବିଧାନସଭା ନିର୍ବାଚନ କରାଯିବା ପାଇଁ ମୂଳ ପରିସ୍ଥିତିର ସାନି ସମୀକ୍ଷା କରିବାକୁ ପର୍ଯ୍ୟବେକ୍ଷକମାନେ ଯାଉଛନ୍ତି

ସେମାନେ ଗତକାଲି ଶ୍ରୀନଗରଠାରେ କଂଗ୍ରେସ ପିଡିପି ଓ ଅନ୍ୟ କିଛି ଦଳର ପ୍ରତିନିଧିମାନଙ୍କ ସହ କଥାବାର୍ତ୍ତା କରିଥିଲେ ତାଛଡା ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକମାନେ ନିରାପତ୍ତା ଓ ଡିଭିଜିନାଲ ପ୍ରଶାସନିକ ଅଫିସର ଓ ଅନ୍ୟମାନଙ୍କ ସହ ଶ୍ରୀନଗରଠାରେ କଥାବାର୍ତ୍ତା କରି କାଶ୍ମୀର ଅଞ୍ଚଳର ପରିସ୍ଥିତିର ତାଜା ସ୍ଥିତି ବିଷୟରେ ଅବଗତ ହୋଇଥିଲେ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକମାନଙ୍କ ଦଳ ଜାମ୍ମୁ ଅଞ୍ଚଳର ପରିସ୍ଥିତିର ସମୀକ୍ଷା କରିବେ ଓ ମୁଖ୍ୟ ସଚିବ ଓ ପୋଲିସ ମୁଖ୍ୟଙ୍କୁ ସାକ୍ଷାତ କରିବେ କୋର୍ଟ କେଜିରୱାଲ ଦିଲ୍ଲୀରେ ଏକ ଅଦାଲତ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜିରିୱାଲ ଓ ଅନ୍ୟମାନଙ୍କୁ ଏକ ମାନହାନୀ ମକଦ୍ଦମାରେ ସମନ ଜାରି କରିଛନ୍ତି ବିଜେପି ନେତା ରାଜୀବ ବବର ସେହି ମାନହାନୀ ମକଦ୍ଦମା ରୁକୁ କରିଥିଲେ

ଶ୍ରୀ ବବର୍ ମୁଖ୍ୟମନ୍ତ୍ରୀ କେଜିରିଓ୍ବାଲ ରାଜ୍ୟସଭା ସଦସ୍ୟ ସୁଶୀଲ କୁମାରଗୁପ୍ତା ବିଧାୟକ ମନୋଜ କୁମାର ଓ ଆମ୍ ଆଦମୀ ପାର୍ଟି ମୁଖପାତ୍ର ଅତିଶ ମାରଲେନାଙ୍କ ବିରୁଦ୍ଧରେ ବିଚାର ପାଇଁ ଆବେଦନ କରିଥିଲେ ଦିଲ୍ଲୀର ଭୋଟର ତାଲିକାରୁ ବିଜେପି ଭୋଟରମାନଙ୍କର ନାମ ଉଡେଇ ଦେଇଥିବାର ସେମାନେ ଦୋଷାରୋପ କରି ପାର୍ଟିକୁ ବଦ୍ନାମ କରିଥିଲେ ବୋଲି ମାର୍ଲେନା ତାଙ୍କର ଆବେଦନରେ ଉଲ୍ଲେଖ କରିଥିଲେ

ଗୋଣ୍ଡା ବାରବାଙ୍କୀ କଇରାନା ଗାଜିଆବାଦ ଏବଂ ସମ୍ଭଲ ଆସନ ପାଇଁ ଦଳ ଏହି ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ପୂର୍ବତନ ରାଷ୍ଟ୍ରମନ୍ତ୍ରୀ ବିନୋଦ ସିଂ ଓରଫ ପଣ୍ଡିତ ସିଂ ଗୋଣ୍ଡା ସଂସଦୀୟ ଆସନରୁ ପ୍ରତିଦ୍ୱନ୍ଦିତା କରୁଥିବାବେଳେ ରାମସାଗର ରାଓ୍ୱତ ବାରବାଙ୍କୀ ସଂରକ୍ଷିତ ଆସନରୁ ନିର୍ବାଚନ ଲଢିବେ କଇରାନାରେ ସମ୍ପ୍ରତି ଶେଷ ହୋଇଥିବା ଉପନିର୍ବାଚନରେ ବର୍ତ୍ତମାନର ସାଂସଦ ତବସୁମ୍ ହାସନ ମଧ୍ୟ ସମାଜବାଦୀ ପାର୍ଟିରୁ ନିର୍ବାଚନ ଲଢିବେ ଅପରପକ୍ଷରେ ଦଳର ବରିଷ୍ଠ ନେତା ଏବଂ ପୂର୍ବତନ ସାଂସଦ ସଫିକୁର ରେହମାନ୍ ବାର୍କ ସମ୍ଭଲ ନିର୍ବାଚନ ମଶ୍ଚଳୀରୁ ପ୍ରତିଦ୍ୱନ୍ଦିତା କରିବେ ଗାଜିଆବାଦ ଆସନରୁ ସୁରେନ୍ଦ୍ର କୁମାର ଓରଫ ମୁନି ଶର୍ମା ଦଳର ପ୍ରାର୍ଥୀ ହେବେ

ବିଜେପି ଆପନାଦଲ ଆଗାମୀ ଲୋକସଭା ନିର୍ବାଚନରେ ଉତ୍ତରପ୍ରଦେଶରେ ବିଜେପି ଓ ଆପନା ଦଳ ମିଳିତ ଭାବେ ନିର୍ବାଚନ ଲଢିବେ ଏକ ଟ୍ୱିଟ୍ ବାର୍ତ୍ତା ଜରିଆରେ ବିଜେପି ଅଧ୍ୟକ୍ଷ ଅମିତ ଶାହା କହିଛନ୍ତି ଆପନା ଦଳ ଦୁଇଟି ଆସନରେ ନିର୍ବାଚନ ଲଢିବ ମିର୍କାପୁର ସଂସଦୀୟ ନିର୍ବାଚନ ମଣ୍ଡଳୀରୁ ଏହି ଆସନରେ ସଦସ୍ୟା ଥିବା ଅନୁପ୍ରିୟା ପଟେଲ ପ୍ରତିଦ୍ୱନ୍ଦିତା କରିବେ ସେ କହିଛନ୍ତି ଦୁଇ ଦଳର ନେତାଙ୍କ ମଧ୍ୟରେ କଥାବାର୍ଭା ପରେ ଦ୍ୱିତୀୟ ଆସନ ଉପରେ ନିଷ୍କଭି ନିଆଯିବ

ଇଲେକ୍ଟ୍ରୋନିକ ଭୋଟିଂ ମେସିନ ଗୁଡିକର ବିଶ୍ୱସନୀୟତା କୁ ନେଇ ବିରୋଧୀଦଳ ମାନେ ଫେବୃୟାରୀ ମାସରେ ନିର୍ବାଚନ କମିଶନର ଙ୍କ ସହ ବୈଠକ ସମୟରେ ଆଶଙ୍କା ପ୍ରକାଶ କରିଥିଲେ